ଯୁବକମାନଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଶ କରିବାକୁ ଆହ୍ୱାନ ଦେଇଛନ୍ତି

ଏହି ଅବସରରେ ପ୍ରଧାନମନ୍ତୀ ଆତଙ୍କବାଦୀଙ୍କୁ ସାମୁ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍କାତିକ ବିମାନ ବନ୍ଦରରେ ମଧ ସୁରକ୍ଷା ବ୍ୟବସ୍ଷା କଡ଼ାକଡ଼ି କରାଯାଇଛି

କିନ୍ତୁ ପଡ଼ୋଶୀ ଦେଶ ପୁଶି ଶାତ୍ତିଭଙ୍ଗ କରିବା ଲାଗି ଚେଷା କରୁଛି ବୈଠକରେ ମନ୍ତୀ ଶ୍ରୀ ସିଂହ ସାଇବର ଏବଂ ମହାକାଶ ବିପଦକୁ ମଧ୍ଧ ମୁକାବିଲା କରିବା ଲାଗି ଭାରତ ପ୍ରସ୍ତୁତ ଥିବା କହିଛନ୍ତି